ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ୍ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ କଟକର ଜବାହରଲାଲ୍ ନେହେର୍ ଇଣ୍ଡୋର ଷ୍ଟାଡିୟମ୍ ସହିତ ଏହି ପ୍ରତିଯୋଗିତାର ଏକାଧିକ କ୍ରୀଡ଼ାଙ୍ଗନରେ ନାନା ପ୍ରକାର ପ୍ରତିଯୋଗିତା ଓ ଖେଳକୁଦ୍ଦ ଅନୁଷ୍ଠିତ ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜ୍ଜୁ ବହୁ କ୍ରୀଡ଼ାବିତ୍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପ୍ରତିଯୋଗିତାରେ ଯୋଗଦେବେ

ବିଶେଷକରି ତୀରଚାଳନା ଦୌଡ଼କୁଦ ମୁଷ୍ଟିଯୁଦ୍ଧ ଅଶୀଚାଳନା ଜୁଡୋ ସନ୍ତରଣ ଭାରୋଉଳନ କୁସ୍ତି ବ୍ୟାଡ୍ମିଣ୍ଟନ ବାସ୍କେଟ୍ବଲ୍ ଫୁଟ୍ବଲ୍ ହକି ଟେବୁଲ୍ ଟେନିସ୍ ଟେନିସ୍ ଭଲିବଲ୍ ରଗ୍ବି ଏବଂ କବାଡ଼ି ସ୍ଥାନ ପାଇଛି

ଏହି ଦଳ ରୋଗ ଉତ୍ପତ୍ତିର କାରଣ ଅନ୍ଦଧ୍ୟାନ କରିବା ସହ ପ୍ରତିଷେଧକ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ବିଧି ଦେଖିବାର କାର୍ଯ୍ୟକ୍ରମ ରହିଛି

ପ୍ରଥମତଃ ଦଳର ଗସ୍ତକ୍ରମକୁ ବେଜିଂ ଗୁଆଙ୍ଗ୍ଡମ୍ ଏବଂ ସିଚୁଆନ୍ ପ୍ରଦେଶରେ ସୀମିତ ରଖାଯାଇଥିଲା ହ୍ରବେଇ ପ୍ରଦେଶ ଏବଂ ଏହାର ରାଜଧାନୀ ୟୁହାନ୍ ଗସ୍ତ ଏହି ଦଳର କାର୍ଯ୍ୟକ୍ରମ ସ୍ତାନିତ ହୋଇ ନ ଥିଲା କିନ୍ତ୍ର ପରବର୍ତ୍ତୀ ସମୟରେ ଚୀନ୍ ସରକାର ଏଥିରେ ପରିବର୍ତ୍ତନ କରି ୟୁହାନ୍ ଗସ୍ତ ନିମନ୍ତେ ଅନ୍ଦ୍ରମତି ଦେଇଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ ସହ ଚୀନ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି ସେମାନେ ମଧ୍ୟ ଟେଲି କନ୍ଫରେନ୍ବ ବ୍ୟବସ୍ଥାରେ ହୁବେଇ କର୍ତ୍ତପକ୍ଷଙ୍କ ସହ ଏହି ମହାମାରୀ ସମ୍ପର୍କରେ ଆଲୋଚନା କରିଛନ୍ତି ଦେଶର ଗ୍ରାମାଞ୍ଚଳରେ ରୋଗ ସଂକ୍ରମଣର ମୁକାବିଲା ଓ ଚିକିତ୍ସା କାର୍ଯ୍ୟ କିପରି କରାଯାଉଛି ବିଶେଷଜ୍ଞ ଦଳ ପଚାରି ବୁଝିଛନ୍ତି ଏହାଛଡ଼ା ଏହି ରୋଗର ସଫଳ ଟୀକା କିମ୍ବା ଔଷଧ ନେଇ ଅନୁଧ୍ୟାନ କରିଛନ୍ତି ଏପର୍ଯ୍ୟନ୍ତ ଏହି ରୋଗର ଚିକିହାପାଇଁ ଉପଯ୍ୟକ୍ତ ଔଷଧ ବା ପ୍ରତିଷେଧକ ଟୀକା ବାହାରି ନ ଥିବାରୁ ଉଭୟ ଚୀନ୍ କର୍ତ୍ତ୍ୱପକ୍ଷ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରତିନିଧି ଦଳ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ଷ୍ଟିଲ୍ ହବ୍ ଛତିଶଗଡ଼କୁ ଦେଶର ଏକ ଷ୍ଟିଲ୍ ହବ୍ରେ ପରିଣତ କରିବାକୁ ତାଙ୍କ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ପ ଏବଂ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କହିଛନ୍ତି

ଛତିଶଗଡ଼ର ଭିଲାଇ ଷ୍ଟିଲ୍ ପ୍ଲାଷ୍ଟକୁ ଦୁଇଦିନିଆ ଗସ୍ତରେ ଯାଇ ସେଠାରେ ବିଭିନ୍ନ ପଦାଧକାରୀମାନଙ୍କ ସହ ଆଲୋଚନା କରିଥିଲେ ପ୍ଲାଣ୍ଟ୍ର ସୁରକ୍ଷା ସହ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ ଶ୍ରୀ ପ୍ରଧାନ ସେଲ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନେସ୍ନାଲ୍ ମ୍ୟୁଜିୟମ୍ ଭାରତର ପ୍ରାଚୀନ ଖାଦ୍ୟ ଇତିହାସ ଉପରେ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ପକ୍ଷରୁ ଏକ ଅନୁପମ ପ୍ରଦର୍ଶନୀର ଆୟୋଜନ କରାଯାଇଛି

ବିଭିନ୍ନ ପ୍ରତ୍ୱତାତ୍ତ୍ୱିକ ଗବେଷଣା ସଂଗ୍ରହାଳୟରେ ଥିବା କଳାକୃତି ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଜାତୀୟ ସଂଗ୍ରହାଳୟ ଏବଂ ଓଏସ୍ଏମ୍ଏସ୍ ସଂସ୍ଥାଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଛି ଜାତୀୟ ସ୍ତରରେ ସମ୍ମାନିତ ଖାଦ୍ୟ ପ୍ରସ୍ତୁତକାରୀ ସବ୍ୟସାଚୀ ଗୋରାଇ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ପ୍ରଥମ ଥରିକରି ଏଭଳି ପ୍ରଦଶର୍ନୀ ଭାରତରେ ଆୟୋଜିତ ହେଉଛି ମଙ୍ଗଳବାର ପର୍ଯ୍ୟନ୍ତ ଏହା ଚାଲିବ ଏ ସମ୍ପର୍କରେ ଆକାଶବାଣୀକୁ କାତୀୟ ସଂଗ୍ରହାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ସୁବ୍ରତ ନାଥ କହିଛନ୍ତି ଭାରତର ପ୍ରାକ୍ ଐତିହାସିକ ରୋଷେଇ ଓ ଏହାର ବିକାଶ ସମ୍ପର୍କରେ ପ୍ରଦର୍ଶନୀରୁ ଅନେକ ତଥ୍ୟ ମିଳିପାରିବ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତକାଲି ନୂଆଦିଲ୍ଲୀରେ ଏସବୁ ପ୍ରସଙ୍ଗ ଉପରେ ମାଳଦୀପର ସ୍ୱରାଷ୍ଟ୍ର ମନ୍ତ୍ରୀ ଇମ୍ରାନ୍ ଅବଦୁଲ୍ଲାଙ୍କ ସହ କଥାବାର୍ତ୍ତା କରିଥିଲେ ଭାରତ ମାଳଦୀପ ସମ୍ପର୍କକୁ ନିବିଡ଼ ଓ ମଜବୁତ୍ କରିବା ପ୍ରୟାସକୁ ଉଭୟ ପକ୍ଷ ସ୍ୱାଗତ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ମତ ଦେଇଥିଲେ ବିଶେଷକରି ଆତଙ୍କବାଦର ମୁକାବିଲା କଠୋରପଚ୍ଛୀ ମୌଳବାଦୀ କାର୍ଯ୍ୟକ୍ରମକୁ ରୋକିବା ସଙ୍ଗଠିତ ଅପରାଧ ନିଶା ଔଷଧ କାରବାର ଆଦି ବିରୋଧରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନାରେ ସ୍ଥାନ ପାଇଥିଲା ଏହି ବୈଠକରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଯୋଗ ଦେଇଥିଲେ ୟୁଏସ୍ ଆଫଗାନ୍ ଆମରିକା ଓ ଆଫଗାନିସ୍ତାନର ତାଲିବାନୀ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଆଜିଠାରୁ ହିଂସାକାଣ୍ଡ ହ୍ରାସ ସପ୍ତାହ ପାଳନ କରାଯାଉଛି

ଏହି କାର୍ଯ୍ୟକ୍ରମକୁ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ସ୍ୱାଗତ କରିବା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କହିଛନ୍ତି

ତାଲିବାନ ପ୍ରତିନିଧି ଓ ଆମେରିକା ମଧ୍ୟରେ ଏହି ଶାନ୍ତି ପ୍ରତିଷ୍ଠା ଘେନି ଦୀର୍ଘ ଏକ ବର୍ଷ ଧରି ଆଲୋଚନା ଚାଲିଥିଲା

ନାଟୋ ପକ୍ଷରୁ ମଧ୍ୟ ଏହି ଶାନ୍ତି ପ୍ରୟାସକ୍ତ ମଧ୍ୟ ସ୍ୱାଗତ କରାଯାଇଛି

ଲସ୍କରେ ତୟବା ଓ ଜୈସେ ମହମ୍ମଦ ଭଳି ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ଏହା ପାର୍ଷି ପ୍ରଦାନ ବନ୍ଦ ନ କଲେ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଫ୍ଏଟିଏଫ୍ ଚେତାବନୀ ଦେଇଛି ପ୍ୟାରିସରେ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସର ପର୍ଶ୍ଣାଙ୍ଗ ଅଧିବେଶନରେ ଏହି ନିଷ୍କଭି ଗ୍ରହଣ କରାଯାଇଛି

କଳାଧନକୁ ଆଇନ୍ ସମ୍ମତ କରିବାକୁ ରୋକିବା ସନ୍ତାସବାଦୀମାନଙ୍କୁ ପାର୍ଷି ଯୋଗାଣ ବନ୍ଦ କରିବା ଓ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦକୁ ଦୂର କରିବା ଉଦ୍ଦେଶ୍ୟରେ ଆଇନଗତ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାର ଲକ୍ଷ୍ୟରେ ଏହାର ଗଠନ କରାଯାଇଥିଲା

ଦେଶର ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ କହିଛନ୍ତି ଡାଇମଣ୍ଡ୍ ପ୍ରିନ୍ସ ନାମକ କୁଜ୍ ଜାହାଜରେ ଏହିସବୁ ଆମେରିକୀୟ ନାଗରିକ ଜାପାନ୍ ଯାଇଥିଲେ ସେଥିରେ କେତେକ କରୋନାରେ ସଂକ୍ରମିତ ହେବାର ଜଣାପଡ଼ିବା ପରେ ଜାହାଜଟିକୁ ଜାପାନ୍ ଉପକ୍ଳରେ ନିରାପଦ ଦୂରତ୍ୱରେ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଥିଲା

ସରକାର ଶିକ୍ଷାବିତ୍ ଏବଂ ଶିଳ୍ପୋଦ୍ୟୋଗର ସହଯୋଗରେ ଏହା ଆରମ୍ଭ ହୋଇଛି ଏହାର ଉଦ୍ଦେଶ୍ୟ ହେଲା ଫାଇଭ୍ ଜି ଯୁଗରେ ଅତ୍ୟାଧୁନିକ ଟେଲିସେବା ଯୋଗାଣ ଏହାର ବ୍ୟବହାର ଏବଂ ଉପକରଣ ଆଦିର ତାଲିକା ପ୍ରସ୍ତୁତ କରି ଲୋକଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଯୋଗାଣର ଚିଠା ପ୍ରସ୍ତୁତ କରିବା